ନୁଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ କୃଷିମନ୍ତ୍ରୀ ରାଧାମୋହନ ସିଂ କହିଛନ୍ତି ଏହି ପଦକ୍ଷେପ କୃଷକମାନଙ୍କ ମଙ୍ଗଳପାଇଁ ଏକ ଉପଯୁକ୍ତ ପଦକ୍ଷେପ ଶ୍ରୀ ସିଂ କହିଛନ୍ତି ଏହି ନୂଆ ଯୋଜନା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକ ଲାଗି ଉଚିତ ମୂଲ୍ୟ ପ୍ରଦାନକୁ ନିଶ୍ଚିତ କରିବ ଯାହାମଧ୍ୟରେ ମୂଲ୍ୟ ସହାୟକ ଯୋଜନା ମୂଲ୍ୟ ନିଅକ୍କ ଦେୟ ଯୋଜନା ଓ ବେସରକାରୀ ସଂଗ୍ରହ ଏବଂ ମହକୁଦ୍କାରୀ ଯୋଜନା ପ୍ରଭୂତି ଅନ୍ତର୍ଭୁକ୍ତ କୃଷକମାନଙ୍କୁ ଆୟକୁ ସୁରକ୍ଷା ଦେବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି ଏହା କୃଷକମାନଙ୍କର ମଙ୍ଗଳ ସାଧନ କରିବ କେନ୍ଦ୍ର କ୍ୟାବିନେଟ୍ ସଂଗ୍ରହରେ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣକୁ ଅନୁମୋଦନ କରିଛି ସରକାର ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣାକୁ ବୃଦ୍ଧି କରିସାରିଛନ୍ତି ଏମ୍ଏସ୍ପିରେ ଏହି ବୃଦ୍ଧି ପରେ ରାଜ୍ୟ ସରକାରମାନଙ୍କ ସହ ସମନ୍ୱୟରେ କୃଷକମାନଙ୍କ ଆୟ ବୃଦ୍ଧି ହୋଇପାରିବ ବୋଲି ଆଶା କରାଯାଉଛି ସିସିଇଏ ରେଲ୍ୱେଜ୍ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଭାରତୀୟ ରେଳବାଇର ବିଦ୍ୟତ ସଂଯୋଗ ହୋଇ ନ ଥିବା ବ୍ରଡ୍ଗେଜ୍ ରେଳପଥଗୁଡ଼ିକର ବିଦ୍ୟୁତିକରଣପାଇଁ ମଞ୍ଜୁରି ପ୍ରଦାନ କରିଛି

ସେ କହିଛନ୍ତି ଏହି ନିଷ୍କଭି ରେଳବାଇର ସୁରକ୍ଷା ଦକ୍ଷତା ଗତି ଶକ୍ତି ନିରାପତ୍ତା ଓ ସ୍ଥାୟିତ୍ୱ ବୃଦ୍ଧି ଦିଗରେ ସହାୟତା କରିବ

ଏହି ନିଷ୍ପଭି ଚିନି ମିଲ୍ ମାଲିକମାନେ ଆଖ୍ରଚାଷୀମାନଙ୍କ ବକେୟା ପାଉଣା ଦେବାରେ ସାହାଯ୍ୟ କରିବ

ସେହି ପ୍ରତିଷ୍ଠାନଗୁଡ଼ିକ ଅମରାବତୀ ଜୋର୍ହାଟ୍ ଭୋପାଳ ଓ କୁରୁକ୍ଷେତ୍ରରେ ରହିଛି ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଜାତୀୟ ଡିକାଇନ୍ ପ୍ରତିଷ୍ଠାନଗୁଡ଼ିକ ପାଇଁ ସଂଶୋଧନକୁ ଅନୁମୋଦନ କରାଯାଇଛି ସେଗ୍ରଡ଼ିକରେ କାର୍ଯ୍ୟରତ ପ୍ରଧାନ ଡିକାଇନର୍ମାନେ ଏବେ ପ୍ରଫେସରମାନଙ୍କ ମର୍ଯ୍ୟାଦା ଲାଭ କରିବେ

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟଦ୍ୱାରା ଚାଲିଥିବା କେନ୍ଦ୍ରୀୟ କ୍ଷେତ ଯୋଜନାର ଏହା ଏକ ଅଂଶବିଶେଷ ଏହାର ମୋଟାମୋଟି ଲକ୍ଷ୍ୟ ହେଲା ମୌଳିକ ଢାଞ୍ଚା ବୈଷୟିକ ଓ ଶ୍ରମଶକ୍ତି ସମ୍ଭଳର ବୃଦ୍ଧି କରିବା ଯାହା ନୀତି ନିର୍ଦ୍ଧାରଣକାରୀମାନଙ୍କୁ ଠିକ୍ ସମୟରେ ସରକାରୀ ପରିସଂଖ୍ୟାନ ପ୍ରସ୍ତତରେ ସହାୟକ ହେବ ଏହି ଦକ୍ଷତା ବିକାଶ ଯୋଜନା ଅଧୀନରେ ଚାଲିଥିବା ମୁଖ୍ୟ କାର୍ଯ୍ୟଗୁଡ଼ିକର ଉଦ୍ଦେଶ୍ୟ ହେଉଛି କିଡିପି ଖାଉଟି ମୂଲ୍ୟସ୍ଟଚୀ ଓ ଶିଳ୍ପ ଉତ୍ପାଦନ ସୂଚୀ ଆଦି ପ୍ରସ୍ତୁତ ଦିଗରେ ପରିସଂଖ୍ୟାନ ତଥ୍ୟ ପ୍ରସ୍ତତ ଲାଗି ସମ୍ଘଳ ଯୋଗାଇବା

ସେହି କର୍ମୀମାନଙ୍କ ଗିରଫକୁ ବିରୋଧ କରି ହୋଇଥିବା ଆବେଦନଗୁଡ଼ିକର ଅଦାଲତ ଶୁଣାଣି କରୁଥିଲେ

ଆଇଏଏଫ ଚିଫ୍ ସେମିନାର୍ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିଏସ୍ ଧନୋଆ କହିଛନ୍ତି ପ୍ରାନ୍ସଠାରୁ ରାଫେଲ୍ ଯୁଦ୍ଧବିମାନ ଓ ଋଷଠାରୁ ବିମାନ ପ୍ରତିରକ୍ଷା କ୍ଷେପଣାସ୍ତ ବ୍ୟବସ୍ଥା ସଂଗ୍ରହଦ୍ୱାରା ଭାରତୀୟ ବିମାନ ବାହିନୀର ଲଢୁଆ କ୍ଷମତା ବୃଦ୍ଧିପାଇବ ନୂଆଦିଲ୍ଲୀରେ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଶ୍ରୀ ଧନୋଆ କହିଛନ୍ତି ଭାରତ ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କର କ୍ଷମତାର ସମକକ୍ଷ ହୋଇଛି ଭାରତପାଇଁ ଯେଭଳି ବିପଦ ରହିଛି ବିଶ୍ୱର କୌଣସି ଦେଶ ପ୍ରତି ଏଭଳି ବିପଦ ନାହିଁ ବୋଲି ସେ କହିଛନ୍ତି ବିମାନ ବାହିନୀ ମୁଖ୍ୟ କହିଛନ୍ତି ଭାରତର ପ୍ରତିଦ୍ୱନ୍ଦ୍ୱୀମାନଙ୍କର ମନୋଭାବ ଏବେ ରାତାରାତି ପରିବର୍ତ୍ତନ ହୋଇଯିବ ଓ ବିମାନ ବାହିନୀକୁ ସେମାନଙ୍କ କ୍ଷମତାର ସମକକ୍ଷ ହେବାକୁ ପଡ଼ିବ ଭାରତର ପଡ଼ୋଶୀ ଦେଶମାନେ ହାତବାନ୍ଧି ବସି ନାହାନ୍ତି ଓ ଚୀନ୍ ଭଳି ଦେଶମାନେ ସେମାନଙ୍କ ବିମାନ ବାହିନୀର ଆଧୁନିକୀକରଣ କରିବାରେ ଲାଗିଛନ୍ତି

କେବଳ ଦୁଇଟି ରାଫେଲ୍ ଜେଟ୍ ସ୍କ୍ୱାଡ୍ରନ୍ ସଂଗ୍ରହକୁ ସେ ଯଥାର୍ଥ ଦର୍ଶାଇଛନ୍ତି ବିକେପି ବ୍ୟାଙ୍କ୍ ଏମ୍ପିଏ ବିଜେପି କହିଛି ଆଦାୟ ହୋଇପାରୁ ନ ଥିବା ରଣ ସମସ୍ୟାର ସମାଧାନ କରିବା ଓ ବଡ଼ ବଡ଼ ଋଣ ଖିଲାପକାରୀମାନେ ସେମାନଙ୍କର ସମ୍ପତ୍ତି ବିକ୍ରିକରି ବ୍ୟାଙ୍କ୍କୁ ରଣ ଅର୍ଥ ଫେରାଇବାପାଇଁ ନରେନ୍ଦ୍ର ମୋଦି ନେତୃତ୍ୱର ସରକାର ନିର୍ଣ୍ଣାୟକ ପଦକ୍ଷେପମାନ ନେଇଛନ୍ତି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସ୍ବଚନା ଦେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ୍ କହିଛନ୍ତି ପୂର୍ବତନ ୟୁପିଏ ସରକାର ଉପଯୁକ୍ତ ପଦ୍ଧତି ଅନୁସରଣ ନ କରି ବହୁସଂଖ୍ୟାରେ ଋଣ ପ୍ରଦାନ କରିଥିଲେ ଯାହା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି ସେ କହିଛନ୍ତି ଏନ୍ଡିଏ ସରକାର ଆଦାୟ ହୋଇପାରି ନ ଥିବା ରଣକୁ ଲୋଚଲୋଚନକୁ ଆଶି ବଡ଼ ବଡ଼ ରଣଖିଲାପକାରୀମାନଙ୍କୁ ସେମାନଙ୍କର ଋଣ ପୈଠ କରିବାପାଇଁ ବାଧ୍ୟ କରିଛନ୍ତି ସେ କହିଛନ୍ତି ସେମାନଙ୍କ ସମ୍ପତ୍ତିଗୁଡ଼ିକୁ ବେନାମୀ ଓ ପଳାତକ ଆଇନ ଅନୁସାରେ ଜବତ କରାଯାଉଛି ଶ୍ରୀ ଗୋୟଲ୍ କହିଛନ୍ତି ଆଦାୟ ହୋଇପାରୁ ନ ଥିବା ଋଣ ମାମଲାରେ କଂଗ୍ରେସ ଲୋକମାନଙ୍କୁ ବିଭ୍ରାନ୍ତ କରୁଛି ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ପଚ୍ଛ ଭାରତ ମିଶନ କେବଳ ସଫାସ୍ବତ୍ରରା ମଧ୍ୟରେ ସୀମିତ ନୁହେଁ ଏହା ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବାପାଇଁ ଉଦ୍ଦିଷ୍ଟ ପେଟ୍ରୋଲ୍ ଓ ଡିଜେଲ୍ର ମଲ୍ୟ ବୃଦ୍ଧି ଉପରେ ସେ କହିଛନ୍ତି ଆନ୍ତର୍ଜାତିକ ବଜାରରେ ତେିଳ ମୂଲ୍ୟ ବୁଦ୍ଧି ପାଇବା ଓ ଅନ୍ୟାନ୍ୟ ଆନ୍ତର୍ଜାତିକ କାରଣ ଏଥିପାଇଁ ଦାୟୀ ତେବେ ସରକାର ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି ସେ କହିଛନ୍ତି ତୈଳମୂଲ୍ୟ ବୃଦ୍ଧି ଯୋଗୁଁ ରାଜ୍ୟମାନେ ଲାଭବାନ୍ ହେଉଛନ୍ତି ତେଣୁ ଟିକସ ହ୍ରାସ କରିବାକୁ ସେମାନଙ୍କୁ ଅନୁରୋଧ କରାଯାଇଛି ମନ୍ତ୍ରୀ ପୁଣି କହିଛନ୍ତି ଏ ବିଷୟକୁ ନେଇ ଏତେ ବିବ୍ରତ ହେବା ଉଚିତ ନୃହେଁ କାରଣ ଏହାର ଅର୍ଥନୀତି ଉପରେ ପ୍ରଭାବ ବହ୍ରତ କମ୍ ସେ କହିଛନ୍ତି ସାମୃହିକ ସ୍ୱାର୍ଥ ଦୃଷ୍ଟିରୁ ପରିସ୍ଥିତିକୁ ବୁଝିବାରେ ଲୋକମାନେ ଯଥେଷ୍ଟ ବିଜ୍ଞ କୋର୍ଟ ବେଲ୍ ଦିଲ୍ଲୀର ଏକ ଅଦାଲତ ପୂର୍ବତନ ବିମାନ ବାହିନୀ ମୁଖ୍ୟ ଏସ୍ପି ତ୍ୟାଗୀ ଓ ଅନ୍ୟମାନଙ୍କୁ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପୁର କିଣା ଦୁର୍ନୀତି କଳାଧନ ମାମଲାରେ ଆଜି କାମିନ ମଞ୍ଜୁର କରିଛନ୍ତି ସ୍ୱତନ୍ତ ବିଚାରପତି ଅରବିନ୍ଦ କୁମାର ଏସ୍ପି ତ୍ୟାଗୀ ଓ ତାଙ୍କର ଭାଇ କୋର୍ଟରେ ହାଜର ହେବା ପରେ ସେମାନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଅଦାଲତ ସେମାନଙ୍କୁ ଏକ ଲକ୍ଷ ଟଙ୍କାର ବଣ୍ଡ ଓ ସମପରିମାଣର ସିଓରିଟି ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ ଆଗତ ଅଭିଯୋଗ ପତ୍ରକୁ ବିଚାରକୁ ନେଇ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି

ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଏହାର ଅଭିଯୋଗ ପତ୍ରରେ ବହୁ ବିଦେଶୀ କମ୍ପାନୀ ମାଧ୍ୟମରେ କଳାଧନକୁ ଆଇନସମ୍ମତ କରାଯାଇଥିବାର ଅଭିଯୋଗ କରିଥିଲା

ଚୀନା ଟ୍ରେଡ୍ ଚୀନ୍ ଉପ ପ୍ରଧାନମନ୍ତ୍ରୀ ହୁ ଚୁନ୍ ହୁଆ କିଛି ଦେଶମାନଙ୍କଦ୍ୱାରା ସୁରକ୍ଷାବାଦୀ ନୀତି ଆନ୍ତର୍ଜାତିକ ଅଭିବୃଦ୍ଧି ପ୍ରତି ଘୋର ବିପଦ ସୃଷ୍ଟି କରୁଥିବା ସଂକ୍ରାନ୍ତରେ ସତର୍କ କରାଇଛନ୍ତି ତାଙ୍କର ଏହି ବିବୃତ୍ତି ଆମେରିକାକୁ ଦୃଷ୍ଟିରେ ରଖି ଦିଆଯାଇଛି